ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏହା ପୂର୍ବରୁ ଶ୍ରୀ ରାଓ୍ବତ୍ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ରାଜ୍ୟପାଳ ଭବନକୁ ଯାଇ ସରକାର ଗଠନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ

ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେଠାକାର ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା ଆଜି ସକାଳେ ବିଜେପି ବିଧାୟକ ଦଳ ତୀରଥ ସିଂ ରାଓ୍ୱତଙ୍କୁ ନେତା ଚୟନ କରିବା ପରେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବା ସୁନିଶ୍ଚିତ ହୋଇଥିଲା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ର ରମଣ ସିଂହ ରାଜ୍ୟ ବିଜେପିରେ ଅସନ୍ତୋଷ ସମ୍ପର୍କୀତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦେବାପରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ତୁରନ୍ତ ଇସ୍ତଫା ପ୍ରଦାନ ପାଇଁ ଦଳ ନିର୍ଦ୍ଦେଶ ଦେଇଥିଲା ଗତକାଲି ଶ୍ରୀ ରାଓ୍ୱତ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ

ଶ୍ରୀ ରାଓ୍ୱତ୍ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଶ୍ରୀ ରାଓ୍ୱତ୍ ତାଙ୍କ ଦୀର୍ଘ ପ୍ରଶାସନିକ ଏବଂ ସାଙ୍ଗଠନିକ ଦକ୍ଷତା ବଳରେ ନିଜକୁ ପ୍ରତିପାଦିତ କରିପାରିବେ ସେ କହିଛନ୍ତି ଶ୍ରୀ ରାଓ୍ୱତଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ବିକାଶର ଉନ୍ନତ ସ୍ତରକୁ ଅଗ୍ରସର ହେବ ସଂସଦ ମୁଲତବୀ କୃଷି ଆଇନ୍କୁ ବିରୋଧ କରି ସଂସଦର ଉଭୟ ଗୃହରେ ଆଜି କ୍ରମାଗତ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ କେତେକ ବିଲ୍କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି ଆଜି ଭୋଜନ ଅବକାଶ ପରେ ଲୋକସଭା ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାରୀ ବିରୋଧୀ ଶ୍ଲୋଗାନ ଦେଇଥିଲେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ବାଚସ୍କତି ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ସମୟରେ ଦିଲ୍ଲୀ ସୀମାରେ ପ୍ରଦର୍ଶନରତ କୃଷକମାନଙ୍କ ପ୍ରସଙ୍ଗ ଉଠାଇଥିଲେ ସେ କହିଥିଲେ ଏହି ପ୍ରଦର୍ଶନ କାଳରେ କେତେକ ଜଣ କୃଷକଙ୍କ ମୃତ୍ୟୁ ଘଟିଛି ତେଣୁ ଗୃହରେ ସେମାନଙ୍କ ସମସ୍ୟା ଉପରେ ଆଲୋଚନା ହେବା ଉଚିତ୍ ବାଚସ୍କତି ଓମ୍ ବିର୍ଲା ଗୃହରେ ଅଚଳ ଅବସ୍ଥାକୁ ଲକ୍ଷ୍ୟ କରି କହିଥିଲେ ଯେ ଲୋକମାନଙ୍କ ସମସ୍ୟା ଆଲୋଚନା ପାଇଁ ବୈଠକ ବସୁଛି ହୋହଲ୍ଲା ପାଇଁ ନୁହେଁ ରାଜ୍ୟସଭାରେ ମଧ୍ୟ ଆଜି ସମାନ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବୈଠକ ଚଳାଇ ରଖିବା ସୟବ ହୋଇପାରି ନାହିଁ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ମଧ୍ୟସ୍ଥତା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିଛି ଏହି ମଞ୍ଜୁରୀ ପରେ ସାରା ଦିନ ପାଇଁ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଗୃହରେ କୃଷକଙ୍କ ସମସ୍ୟା ଆଲୋଚନା ପାଇଁ ନୋଟିସ୍ ଦେଇଥିଲେ ତେବେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ କହିଥିଲେ ଯେ ଏହି ପ୍ରସଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଆଲୋଚନା ସରିଥିବାରୁ ପୁଣିଥରେ ଆଲୋଚନା କରିବା ଅନାବଶ୍ୟକ

ପ୍ରେଜ୍ ହାୟର ଏଜୁକେସନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତର ଉଚ୍ଚଶିକ୍ଷା ପ୍ରଣାଳୀ ଦେଶର ଗ୍ରାମୀଣ କ୍ଷେତ୍ର ଏବଂ ଅବହେଳିତ ବର୍ଗଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି ଆଜି ବେଲୋରସ୍ଥିତ ତିରୁବଲୁବର୍ ବିଶ୍ୱବିଦ୍ୟାଳୟର ଷୋଡ଼ଶ ସମାବର୍ତ୍ତନ ଉହବରେ ଦୀକ୍ଷାନ୍ତ ସମ୍ଭାଷଣ ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି ଏବେ ଭାରତ ସାରା ବିଶ୍ୱରେ ତୃତୀୟ ବୃହତ୍ ଶିକ୍ଷାବ୍ୟବସ୍ଥା ହୋଇପାରିଛି ସେ କହିଛନ୍ତି ଏହାକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଏହି ଅବସରରେ ରାଷ୍ଟ୍ରପତି ମହାନ ସନ୍ଥ କବି ତିରୁବଲୁବର୍ଙ୍କ କୃତୀତ୍ୱର ପ୍ରଶଂସା କରି କହିଛନ୍ତି ତାଙ୍କ ସୃଷ୍ଟି ସମ୍ବହ ଆମ ସମସ୍ତଙ୍କ ପାଇଁ ଉପଦେଶ ଅଟେ

ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରପତି କହିଛନ୍ତି ଆର୍ଥିକ ଏବଂ ଶିକ୍ଷା ଦୃଷ୍ଟିରୁ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ ଏକ ମହାନ କାର୍ଯ୍ୟ ଅଟେ

ଅର୍ଥ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଅର୍ଥ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଶତପ୍ରତିଶତ ସହାୟତା ପ୍ରଦାନ କରିବା ପ୍ରକ୍ରିୟା ଶେଷ ହୋଇଛି

ସହାୟତା ପାଇବାକୁ ଥିବା ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ ଆସାମ ହିମାଚଳ ପ୍ରଦେଶ କେରଳ ମଣିପୁର ମେଘାଳୟ ମିକ୍ଜୋରାମ ନାଗାଲାଣ୍ଡ ପଞ୍ଜାବ ସିକ୍କିମ୍ ତାମିଲନାଡୁ ତ୍ୱିପୁରା ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ କରୋନା ଷ୍ଟାଟସ ଦେଶରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ରହିଥିବା ବେଳେ ସଂକ୍ମଣ ହାର ସାମାନ୍ୟ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର କେରଳ ପଞ୍ଜାବ କର୍ଣ୍ଣାଟକ ଗୁଜରାଟ ଏବଂ ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି

କୋଭିଡ୍ ଟିକାକରଣ ଦେଶରେ କରୋନା ମହାମାରୀର ପ୍ରଭାବ କମ୍ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଦ୍ରତ ଗତିରେ ଆଗେଇ ଚାଲିଛି

ଏହାର ତେଲୁଗୁ ଓଡ଼ିଆ ଜର୍ମାନ୍ ଏବଂ ଜାପାନି ଭାଷାରେ ଅନୁବାଦ କାର୍ଯ୍ୟ କରାଯାଇଥିବା ସ୍ଚଚନା ମିଳିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଚଳିତ ଥର ଭର୍ଚୁଆଲ୍ ମୋଡ୍ରେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ